ପରିସ୍ଥିତିର ସମାଧାନ ପାଇଁ ଉଭୟପକ୍ଷ ମଧ୍ୟରେ ସାମରିକ ଓ କୂଟନୈତିକ ମାର୍ଗରେ କଥାବାର୍ତ୍ତା ହୋଇଛି ଚୁଶୁଲଠାରେ ପିଏଲ୍ଏ ଓ ଭାରତୀୟ ସେନାବାହିନୀର କମାଣ୍ଡରମାନଙ୍କ ମଧ୍ୟରେ ଗତକାଲି ଏହି କଥାବାର୍ତ୍ତା ଅନୁଷ୍ଠିତ ହୋଇଛି ଦୁଇପକ୍ଷର ବରିଷ୍ଣ ସାମରିକ କମାଣ୍ଡରମାନଙ୍କ ମଧ୍ୟରେ ଏହା ତୂତୀୟ ପର୍ଯ୍ୟାୟ କଥାବାର୍ତ୍ତା ଥିଲା ସୀମା ଅଞ୍ଚଳରେ ଉତ୍ତେଜନା ହ୍ରାସ ଓ ସୈନ୍ୟ ପ୍ରତ୍ୟାହାର ସମ୍ଭନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରାଯାଇଥିଲା

ଉଭୟ ନେତା ମୋଟାମୋଟି ପରିସ୍ଥିତିର ଦାୟିତ୍ୱସମ୍ପନ୍ନଭାବେ ସହ ସମାଧାନକରିବା ପାଇଁ ଏକମତ ହୋଇଥିଲେ

ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ବୈଠକ ଦୀର୍ଘସମୟ ଧରି ଚାଲିଥିଲା ଓ କୋଭିଡ ନାଇଷ୍ଟିନ୍ ଯୋଗୁଁ ସମସ୍ତ ନିୟମର ପାଳନ କରାଯାଇଥିଲା ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହେବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏକ ଜଟିଳ ବିଷୟ ଓ ଏ କ୍ଷେତ୍ରରେ କୌଣସି କଚ୍ଚନା ଜଳ୍ପନା କିମ୍ବା ନିଶ୍ଚିତ ହୋଇନଥିବା ରିପୋର୍ଟକୁ ଏଡାଯିବା ଉଚିତ୍ ଉଭୟ ଦେଶ ମଧ୍ୟରେ ସାମରିକ ଓ କ୍ରଟନୈତିକ ସ୍ତରରେ ଭବିଷ୍ୟତରେ ଆହୁରି ଅଧିକ କଥାବାର୍ତ୍ତା ହେବାର ଆଶା କରାଯାଉଛି ଗଡକରୀ ଚୀନ୍ କମ୍ପାନିଜ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଦେଶର ରାଜପଥ ନିର୍ମାଣ କାର୍ଯ୍ୟରେ ଭାରତ ଚୀନ୍ କମ୍ପାନୀଗୁଡ଼ିକୁ ଅଂଶଗ୍ରହଣ କରିବାକୁ ଦେବନାହିଁ ସେ କହିଛନ୍ତି ଏପରିକି ମିଳିତ ଉଦ୍ୟୋଗରେ ନିର୍ମିତ ହେଉଥିବା ରାଜପଥଗୁଡ଼ିକରେ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯିବ ନାହିଁ ସାମ୍ଘାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗଡକରୀ କହିଛନ୍ତି ଏମ୍ଏସ୍ଏମ୍ଇ ଭଳି କ୍ଷେତ୍ର ଗୁଡ଼ିକରେ ଯେପରି ଚୀନ୍ କମ୍ପାନୀମାନେ ଅଂଶଗ୍ରହଣ କରିନପାରିବେ ସରାକର ତାହା ନିଶ୍ଚିତ କରିବେ ଭାରତକୁ ଆତ୍ମନିର୍ଭରଶୀଳ କରାଇବାରେ ଏହା ଏକ ଉଚିତ୍ ପଦକ୍ଷେପ ହେବ ବୋଲି ମନ୍ତ୍ରୀ କହିଛନ୍ତି ଶ୍ରୀ ଗଡକରୀ କହିଛନ୍ତି ଯେଉଁ କମ୍ପାନୀ ଗୁଡ଼ିକରେ ଚୀନ୍ର ଭାଗିଦାରୀ ରହିଛି ସେହି କମ୍ପାନୀ ଗୁଡ଼ିକୁ ଦେଶରେ ସଡ଼କ ନିର୍ମାଣ ପାଇଁ ଅନୁମତି ଦିଆଯିବ ନାହିଁ ମନ୍ତ୍ରୀ କହିଛନ୍ତି ଚୀନ୍ କମ୍ପାନୀଗୁଡ଼ିକୁ ନିଷେଧ କରାଯିବା ଲାଗି ଖୁବ୍ଶୀଘ୍ର ଏକ ନୀତି ପ୍ରଣୟନ କରାଯିବ ଓ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ କୋହଳ ନୀତି ଗ୍ରହଣ କରାଯିବ ଫଳରେ ଭାରତୀୟ କମ୍ପାନୀମାନେ ରାଜପଥ ନିର୍ମାଣ ରେ ଅଂଶଗ୍ରହଣ କରିପାରିବେ

ବିଏସ୍ଏନ୍ଏଲ୍ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କମ୍ପାନିର ଉତ୍ତର ପୂର୍ବ ପଶ୍ଚିମ ଓ ଦକ୍ଷିଣ ଜୋନ୍ ଏବଂ ଏମ୍ଟିଏନ୍ଏଲ୍ର ଦିଲ୍ଲୀ ଓ ମୁମ୍ବାଇର ସ୍ଥାନୀୟ ସେବାକ୍ଷେତ୍ରଗୁଡ଼ିକର ଯୋଜନା ଇଞ୍ଜିନିୟର୍ଟି ଯୋଗାଣ ସ୍ଥାପନା ପରୀକ୍ଷଣ ବ୍ୟବସ୍ଥା ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ପୂର୍ବରୁ ହୋଇଥିବା ଟେଣ୍ଡରକୁ ବାତିଲ କରିଦିଆଯାଇଛି ଭାରତ ଓ ଚୀନ୍ ମଧ୍ୟରେ ଜାରି ଥିବା ଉତ୍ତେଜନା ଏବଂ କୋଭିଡ୍ ପରବର୍ତ୍ତୀ ବିଶ୍ୱରେ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପୃଷ୍ଣଭୂମିରେ ଏହି ନିଷ୍ପଭି ନିଆଯାଇଛି

ଡିକିଟାଲ୍ ଜଣ୍ଣି କେନ୍ଦ୍ର ଇଲେକ୍ଟ୍ରୋନିକ୍ନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଦେଶର ଡିକିଟାଲ୍ ଯାତ୍ରାରେ ସଶକ୍ତିକରଣ ଅନ୍ତର୍ଭୁକ୍ତିକରଣ ଓ ଡିଜିଟାଲ୍ ରୂପାନ୍ତରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ଏହାଫଳରେ ଭାରତୀୟ ନାଗରିକମାନଙ୍କର କ୍ଜୀବନର ପ୍ରତିଟି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ଅନୁଭୂତ ହୋଇଛି ବୋଲି ସେ କହିଛନ୍ତି

ଶ୍ରୀ ପ୍ରସାଦ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକଟକାଳରେ ଆରୋଗ୍ୟ ସେତୁ ଇ ସଞ୍ଜିବନୀ ମାଇ ଗଭ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଶମାଧ୍ୟମ ମଞ୍ଚ ଜରିଆରେ ସଚେତନତା ସୃଷ୍ଟି ଭଳି ଡିକିଟାଲ୍ ଇଣ୍ଡିଆର ପଦକ୍ଷେପଗ୍ରଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛି

କେନ୍ଦ ଓ ରାଜ୍ୟ ସରକାର ଶିଳ୍ପ ଏବଂ ଶିକ୍ଷାଜଗତର ସମ୍ମିଳିତ ଉଦ୍ୟମ ଦ୍ୱାରା ଡିକ୍କିଟାଲ୍ ଇଣ୍ଡିଆର ସଫଳତା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରସାଦ କହିଚ୍ଛନ୍ତି

ସେମାନଙ୍କ ମଧ୍ୟରେ ଅଛନ୍ତି ବାବର ଖାଲ୍ସା ଇଷ୍ଟରନ୍ୟାସନାଲ୍ର ପ୍ରମୁଖ ନେତା ୱାଧୁଓ୍ୱା ସିଂ ବବ୍ର ପାକିସ୍ତାନ ଭିତ୍ତିକ ସନ୍ତାସବାଦୀ ସଂଗଠନ ଶିଖ୍ ୟୁଥ୍ ଫେଡେରେସନ୍ର ମୁଖ୍ୟ ଲଖ୍ବୀର ସିଂ ଏବଂ ଖଲିସ୍ଥାନ ଜିନ୍ଦାବାଦ ଫୋର୍ସର ରଣଜିତ୍ ସିଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଏହିସବୁ ବ୍ୟକ୍ତିମାନେ ସୀମା ଆରପଟୁ ଏବଂ ବିଦେଶ ମାଟିରୁ ବିଭିନ୍ନ ସନ୍ତାସବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି ଖଲିସ୍ଥାନ ଆନ୍ଦୋଳନରେ କଡ଼ିତ ହେବା ଏବଂ ଏହାକୁ ସମର୍ଥନ ଯୋଗାଇବା ତଥା ପଞ୍ଜାବରେ ଉଗ୍ରବାଦକୁ ଫେରାଇ ଆଣିବା ଭଳି ରାଷ୍ଟ୍ରବିରୋଧୀ ଗତିବିଧିରେ ଲିପ୍ତ ରହି ଦେଶକୁ ଅସ୍ଥିର କରିବା ଦିଗରେ ଏମାନେ ଅହରହ କାର୍ଯ୍ୟ କରି ଆସୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି

ଏହା ପୂର୍ବରୁ କେବଳ ସଂଗଠନଗୁଡ଼ିକୁ ସନ୍ତ୍ରାସବାଦୀ ସଂଗଠନ ଭାବେ ଘୋଷଣା କରାଯାଉଥିଲା ଗତବର୍ଷ ସଂସଦରେ ଆଲୋଚନାକାଳରେ ସ୍ପରାଷ୍ଟମନ୍ତ୍ରୀ ଅମିତ ଶାହା ଏହି ଆଇନର ସଂଶୋଧନ କରି ସନ୍ତାସବାଦର ବିପତ୍ତିର ଦୃଢ଼ ମୁକାବିଲା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଥିଲେ

ସେମାନଙ୍କ ମଧ୍ୟରେ ଅଛନ୍ତି ମୌଲାନା ମସୁଦ ଆଝାର ହାଫିଜ୍ ସଇଦି ଜାକିଉର୍ ରେହମାନ ଲଖଭି ଓ ଦାଉଦ୍ ଇବ୍ରାହିମ୍ ଧର୍ମେନ୍ଦ୍ର ପ୍ରଧାନ ଆତ୍ମନିର୍ଭର ଭାରତ ଗଠନ ଦିଗରେ ପ୍ରାକୃତିକ ଗ୍ୟାସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆନ୍ତର୍ଜାତିକ ଉର୍ଜା ଏଜେନ୍ନୀ ଆଇଇଏ ଏବଂ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ୱେବ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି କ୍ରମବର୍ଦ୍ଧିଷ୍ଟୁ ଉର୍ଜା ଚାହିଦା ପୃଷଭୂମିରେ ଦେଶରେ ବିଭିନ୍ନ ଉପାୟରେ ନିର୍ଗତ ଅଙ୍ଗାରକାମ୍ ଗ୍ୟାସ୍ର ମାତ୍ରାକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଗ୍ୟାସର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି 'ଏକ ଦେଶ ଏକ ଗ୍ରୀଡ୍' ବ୍ୟବସ୍ତାରେ ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ରୂପାନ୍ତରିତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଏହା ଦ୍ୱାରା ମସ୍ୟଜୀବୀ ଏବଂ ଦୁଗ୍ମ ଉତ୍ପାନକାରୀଙ୍କ ସମେତ ମୋଟ୍ ଅଢ଼େଇକୋଟି କୃଷକ ଉପକୃତ ହୋଇପାରିବେ ବୋଲି ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି